ପଶ୍ଚିମବଙ୍ଗ ଲାଗି ଗତ ସନ୍ଧ୍ୟାରେ କୋଲକାତାଠାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିଜେପିର ସଂକଳ୍ପପତ୍ର ଜାରି କରିଛନ୍ତି

ଜଳଶକ୍ତି ଅଭିଯାନ ଅନ୍ତର୍ଜାତୀୟ ଜଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ କ୍ୟାଚ୍ ଦ ରେନ୍ ବା ବର୍ଷାଜଳ ସଂରକ୍ଷଣ ଅଭିଯାନର ଶୁଭାରମ୍ଭ କରିବେ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଜଳ ଶକ୍ତି ମନ୍ତ୍ରୀ ଏବଂ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କେନ୍ ବେଟୱା ନଦୀ ସଂଯୋଗୀକରଣ ପ୍ରକ୍ସ ଉପରେ ଏବିହାସିକ ବ୍ରଝାମଶାପତ୍ର ସ୍ୱାକ୍ଷରିତ ହେବ ନଦୀ ସଂଯୋଗୀକରଣ ଦିଗରେ ରାଷ୍ଟ୍ରୀୟ ଯୋଜନାର ଏହା ହେଉଛି ପ୍ରଥମ ପ୍ରକଳ୍ପ ଏହି ଅଭିଯାନର ବିଷୟବସ୍ତୁ ରହିବ ବର୍ଷାଜଳ ସଞ୍ଚୟ କର ଯେଉଁଠାରେ ବି ପଡ଼ୁ ଯେତେବେଳେ ବି ପଡ଼ୁ ଏହି ପ୍ରକଳ୍ପ ଅଧୀନରେ କେନରୁ ବେଟୁଆ ନଦୀକୁ ଜଳସ୍ଥାନାନ୍ତର କରାଯିବ ଏଥିଲାଗି ଦାଉଧାନ ଡ୍ୟାମ ଓ ଦୁଇ ନଦୀ ମଧ୍ୟରେ ସଂଯୋଗ ଲାଗି ଏକ କେନାଲ ମଧ୍ୟ ନିର୍ମାଣ କରାଯିବ

ଏହି ପ୍ରକଳ୍ପ ଦ୍ୱାରା ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡପାନା ଟିକମ୍ଗଡ ଛତରପୁର ସାଗର ଦାମୋହ ଦାତିଆ ବିଦିଶା ଶିବ୍ପ୍ରରୀ ଓ ରାଇସେନ ଅଞ୍ଚଳ ଏବଂ ଉତ୍ତରପ୍ରଦେଶର ମାହାବା ଝାନ୍ସୀ ଲଳିତପ୍ରର ଆଦି ଅଞ୍ଚଳ ଉପକୃତ ହୋଇପାରିବେ ଦେଶର ବିକାଶ କ୍ଷେତ୍ରରେ ଜଳର ଅଭାବ ଯେଭଳି ବାଧା ସୃଷ୍ଟି ନ କରିବ ସେଥିଲାଗି ନଦୀ ସଂଯୋଗୀକରଣ ପ୍ରକଳ୍ପ ସୁନିଶିତ କରିବା ଦିଗରେ ଏହି ପ୍ରକଳ୍ପ ପଥ ପରିସ୍କାର କରିବ

ଜନସାଧାରଣଙ୍କ ଅଂଶଗ୍ରହଣ ମାଧ୍ୟମରେ ତୃଣମୂଳସ୍ତରରୁ ଜଳ ସଂରକ୍ଷଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଏହି ଅଭିଯାନର ଶ୍ରଭାରୟ କରାଯିବ ଏହା ପରେ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକ ବ୍ୟତୀତ ଅନ୍ୟସବୁ ରାଜ୍ୟର ପ୍ରତି ଗ୍ରାମପଞ୍ଚାୟତରେ ଜଳସଂରକ୍ଷଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଗ୍ରାମସଭା ଅନୁଷ୍ଠିତ ହେବ ଏହି ଗ୍ରାମସଭାରେ ଜଳସଂରକ୍ଷଣ ଲାଗି ଜଳଶପଥ ମଧ୍ୟ ନିଆଯିବ ରାଷ୍ଟ୍ରପତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ତିନିଦିନିଆ ଓଡିଶା ଗସ୍ତରେ ଆସି ଆଜି ପୁରୀ ଯାଇ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ପରେ ରାଷ୍ଟ୍ରପତି କୋଶାର୍କ ସ୍ୱର୍ଯ୍ୟ ମନ୍ଦିର ଏବଂ ଭାରତୀୟ ତୈଳ ନିଗମର ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି ଗତକାଲି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ରାଉରକେଲା ଯାଇ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ଏନଆଇଟିର ଅଷ୍ଟାଦଶ ସମାବର୍ତ୍ତନ ଉହବରେ ଉଦ୍ବୋଧନ ଦେବା ସହ କୃତି ଶିକ୍ଷାର୍ଥୀଙ୍କୁ ମାନପତ୍ର ପ୍ରଦାନ କରିବା ସହ ପୁରସ୍କୃତ କରିଛନ୍ତି ପରେ ଶ୍ରୀ କୋବିନ୍ଦ ରାଉରକେଲା ଇସ୍କାତ ଜେନେରାଲ ହସ୍ପିଟାଲର ସୁପର ସ୍ୱେଶାଲିଟି ବ୍ୟବସ୍ଥାର ଉଦ୍ଘାଟନ କରିଛନ୍ତି ଗତକାଲି ରାଉରକେଲା ଗସ୍ତ ଶେଷକରି ଭୁବନେଶ୍ୱର ଫେରି ଆସି ରାଜଭବନରେ ରାତ୍ରି ଯାପନ କରିଥିଲେ ଆଜି ରାଷ୍ଟ୍ରପତିଙ୍କର ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି ଇଲେକ୍ସନ୍ କ୍ୟାମ୍ପେନିଂ ପଶ୍ଚିମବଙ୍ଗ ଆସାମ ତାମିଲନାଡୁ କେରଳ ଓ ପୁଡୁଚେରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ସରଗରମ ହେବାରେ ଲାଗିଛି ଆସାମ ଓ ପଣ୍ଢିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ବହୁ ତାରକା ପ୍ରଚାରକ ନିର୍ବାଚନ ର୍ୟାଲିରେ ଯୋଗ ଦେଉଛନ୍ତି ପ୍ରଧାନମନ୍ତ୍ରୀ ଗତକାଲି ପଣ୍ଢିମବଙ୍ଗର ବାଙ୍କୁରାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି ରାଜ୍ୟରୁ ମମତା ବାନାର୍ଜୀଙ୍କ ତୃଶମ୍ବଳ କଂଗ୍ରେସକୁ ହଟାଇ ପଶ୍ଚିମବଙ୍ଗବାସୀ ଅସଲ ପରିବର୍ତ୍ତନ ପାଇଁ ବିଜେପିକୁ ସମର୍ଥନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି

ସେହିପରି ପୂର୍ବ ମିଦିନାପୁରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଏକ ଜନସଭାରେ ଉଦ୍ବୋଧନ ଦେଇ ପର୍ଣ୍ଣିମବଙ୍ଗର ବିକାଶ ଦିଗରେ ବର୍ତ୍ତମାନର ତୃଶମୂଳ ସରକାର ଏବଂ ପୂର୍ବର ବାମପନ୍ଥୀ ସରକାର ବିଫଳ ହୋଇଥିବାରୁ ସମାଲୋଚନା କରିଛନ୍ତି ଗତ ସନ୍ଧ୍ୟାରେ ପଣ୍ଢିମବଙ୍ଗ ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି ସ୍ୱରାଷ୍ଟ୍ରମନ୍ତୀ ଶ୍ରୀ ଶାହା କୋଲକାତାଠାରେ ଦଳର ଏହି ସଂକଳ୍ପପତ୍ର କାରି କରି କହିଛନ୍ତି ସୋନାର ବାଂଗଲା ନିର୍ମାଣ କରିବା ହେଉଛି ବିଜେପିର ମୁଖ୍ୟ ଉଦ୍ଦେଶ୍ୟ ଆସନ୍ତା ନିର୍ବାଚନ ପରେ ଯଦି ତାଙ୍କ ଦଳ କ୍ଷମତାକୁ ଆସେ ତେବେ ପ୍ରଥମ କ୍ୟାବିନେଟ ବୈଠକରେ ନାଗରିକ ସଂଶୋଧନ ଆଇନ କାର୍ଯ୍ୟକାରୀ କରାଯିବା ସମ୍ପର୍କରେ ନିଷ୍ପଭି ନିଆଯିବ ସେହିପରି ରାଜ୍ୟକୁ କୌଣସି ଅନୁପ୍ରବେଶକାରୀଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଏଥିଲାଗି କଡାକଡି ବ୍ୟବସ୍ଥା ଗ୍ରହଣ କରାଯିବ

ସେହିପରି କେଜିରୁ ପିିି ପର୍ଯ୍ୟନ୍ତ ମହିଳାମାନଙ୍କୁ ମାଗଣାରେ ଶିକ୍ଷାଦାନ କରାଯିବ ବୋଲି ଉଲ୍ଲେଖ କରାଯାଇଛି ଏହାଛଡା ସେମାନଙ୍କୁ ବିନା ମୂଲ୍ୟରେ ପରିବହନ ସେବା ଯୋଗାଇ ଦିଆଯିବ

ସକଳ୍ପ ପତ୍ରରେ ଏହା ମଧ୍ୟ କୁହାଯାଇଛି ବିଜେପି କ୍ଷମତାକୁ ଆସିଲେ ରାଜ୍ୟ ସରକାରୀ କର୍ମଚାରୀଙ୍କ ଲାଗି ସପ୍ତମ ବେତନ କମିଶନ ଲାଗୁ କରାଯିବ ଐତିହ୍ୟ ସମ୍ପନ୍ନ ପଣ୍ଟିମବଙ୍ଗର ଗୌରବ ଫେରାଇ ଆଶିବା ଲାଗି ନୋବେଲ ପୁରସ୍କାର ଆଧାରରେ ଟାଗୋର ପୁରସ୍କାର ଏବଂ ଓସ୍କାର ପୁରସ୍କାର ଆଧାରରେ ସତ୍ୟଜିତ ରାୟ ଆନ୍ତର୍ଜାତୀୟ ପୁରସ୍କାର ପ୍ରଦାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଜେପି ପକ୍ଷର୍ତ କୁହାଯାଇଛି ଅପରପକ୍ଷରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଣ୍ଢିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଗତକାଲି ପୂର୍ବ ମିଦିନାପୁର ଜିଲ୍ଲାରେ ତିନୋଟି ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଥିବାବେଳେ ରାଜ୍ୟ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ ଖଡ୍ଗପୁରଠାରେ ଏକ ଜନସମାବେଶରେ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି ଆସାମ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଆଉ ଅକ୍ଷଦିନ ବାକି ଥିବାବେଳେ ରାଜନୈତିକ ଦଳଗୁଡିକ ନିକ ନିକ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ଜୋରଦାର କରିଛନ୍ତି ଗତକାଲି ବୋକାଖତଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଲାଗି ବିଜେପି ନେତୃତ୍ୱାଧୀନ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି

ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କେପି ନଡ଼ୁ ଆକି ଆସାମର ତିନୋଟି ସ୍ଥାନରେ ନିର୍ବାଚନୀ ସଭା କରିବାର କାର୍ଯ୍ୟସ୍ଟଚୀ ରହିଛି ଇତିମଧ୍ୟରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଜୋରହାଟ୍ ନାଳିରା ଓ ଖୁମ୍ତାଇଠାରେ ତିନୋଟି କନସମାବେଶରେ ତାଙ୍କ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି ଆଜି ମଧ୍ୟ ଶ୍ରୀମତୀ ଗାନ୍ଧୀ ଅପର ଆସାମରେ ତିନୋଟି ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଟଚୀ ରହିଛି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

ଗତବର୍ଷ ମେ ମାସରୁ ଆରନ୍ଭ ହୋଇଥିବା ଏହି ଅଭିଯାନ ଭାରତ ବିଶ୍ୱର ବିଭିନ୍ନ ଦେଶରେ ଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାରେ ଏକ ଉଲ୍ଲେଖନୀୟ ଭ୍ରମିକା ଗ୍ରହଣ କରିଛି ଏକ ଟ୍ୱିଟ୍ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂପୁରୀ କହିଛନ୍ତି ବନ୍ଦେ ଭାରତ କେବଳ ଏକ ଅଭିଯାନ ନୁହେଁ ଯାହାକି ସଙ୍କଟରେ ପଡିଥିବା ଭାରତୀୟଙ୍କୁ ସ୍ୱଦେଶ ଆଣିପାରିଛି ବର୍ଚ ଏହା ଏକ ଆଶା ଓ ଖୁସିର ଅଭିଯାନ ସେ କହିଛନ୍ତି ଭାରତୀୟମାନେ କାଣିବା ଉଚିତ ଯେ ସଙ୍କଟ ସମୟରେ ସରକାର ଏହି ଅଭିଯାନ ଜରିଆରେ ନିଜର କାର୍ଯ୍ୟ ସ୍ୱଚାରର୍ପେ ନିର୍ବାହ କରିଛନ୍ତି